ବିପର୍ଯ୍ୟୟ ମୁକାବିଲା ପାଖିରୁ ଏହି ଅର୍ଥ ଯୋଗାଇ ଦିଆଯାଇଛି

ରାଜ୍ୟ ବିଙ୍କାନ ଓ ବୈଷୟିକ ମନ୍ତୀ ଅଶୋକ ଚନ୍ଦ୍ର ପଶ୍ତା କହିଛନ୍ତି ଯେ କେନ୍ଦ୍ରାପଡା ଯାଜପୁର ଖୋର୍କ୍ଣା ଗଜପତି ରାୟଗଡା ଅନୁଗୁଳ ବାଲେଶ୍ୱର ବୌଦ୍ଧ ଓ ଝାରସୁଗୁଡା କିଲ୍ଲାରେ ଏହି ସାଇନ୍ ପାର୍କ ସ୍ଥାପନ କରାଯିବ

କମନ ର୍ୟାଙ୍କ ଲିଷ୍ଟରେ ପୁନେର ଚିରାଗ ଫାଲୋର ପ୍ରଥମସ୍ତାନ ଅଧିକାର କରିଛନ୍ତି

ରାକ୍ୟର ଦ୍ୱିତୀୟ ଟପ୍ କେନ୍ଦ୍ରାପଡା କିଲ୍ଲାର ଶିବାଶିଷ ରାଉତ ହୋଇଛନ୍ତି

ଫଳରେ ରାଜ୍ୟରେ ବର୍ଷା ଲାଗିରହିଛି

ଚଳିତ ବର୍ଷ ରାଜ୍ୟରୁ ମୌସ୍ମୀ ଫେରିବାର ବିଳୟ ହେବ ବୋଲି ପାଶିପାଗ ବି ଆକଳନ କରିଛନ୍ତି